ପିଏମ୍ ସାଉଦିଆରବ ଭାରତ ଏବଂ ସାଉଦି ଆରବ ଏକ ନୀତିଗତ ଭାଗିଦାରୀ ପରିଷଦ ଗଠନ ପାଇଁ ସହମତ ହେବା ସହ ସନ୍ତାସବାଦର ମୁକାବିଲା ଦିଗରେ ସହଯୋଗ ବୃଦ୍ଧି ପାଇଁ ଅଙ୍ଗୀକାରବଦ୍ଧ ହୋଇଛନ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସାଉଦି ଆରବ ଯୁବରାଜ ମହମ୍ମଦ ବିନ୍ ସଲମାନଙ୍କ ମଧ୍ୟରେ ରିୟାଦ୍ଠାରେ ଗତ ରାତିରେ ଏହି ନୀତିଗତ ଭାଗିଦାରୀ ପରିଷଦ ରାଜିନାମା ସ୍ୱାକ୍ଷରିତ ହୋଇଥିଲା ଏହି ପରିଷଦ ସାମଗ୍ରିକଭାବେ ସମସ୍ତ ଦ୍ୱିପକ୍ଷୀୟ ନୀତିକୁ ସାମିଲ କରିବା ସହିତ ଦୁଇଦେଶ ମଧ୍ୟରେ ସଂପର୍କର ସମସ୍ତ ଦିଗ ଏଥିରେ ସନ୍ନିବେଶିତ ହେବ ଶ୍ରୀ ମୋଦିଙ୍କର ସାଉଦି ଆରବ ଗସ୍ତ ଅବସରରେ ଉଭୟ ନେତାଙ୍କର ପ୍ରତିନିଧିଷ୍ଠରୀୟ ବୈଠକ ପରେ ଏହି ରାଜିନାମାଗୁଡ଼ିକ ସ୍ୱାକ୍ଷରିତ ହୋଇଥିଲା କୌଣସି ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଧର୍ମ କିମ୍ବା ସଂସ୍କୃତି ସହିତ ସନ୍ତାସବାଦ ଓ ଉଗ୍ରବାଦକୁ ଯୋଡ଼ିବା ପାଇଁ ବିଶ୍ୱସ୍ତରରେ ଯେଉଁ ପ୍ରଚେଷ୍ଟା ଚାଲିଛି ଉଭୟ ପକ୍ଷ ତାହାକୁ ଖାରଜ କରିଛନ୍ତି ଉଭୟପକ୍ଷ ସମସ୍ତ ସନ୍ତାସବାଦୀ କାର୍ଯ୍ୟକଳାପର ବିରୋଧ କରିବା ସହିତ ଅନ୍ୟ ରାଷ୍ଟ୍ର ବିରୁଦ୍ଧରେ ସନ୍ତାସବାଦୀ କାର୍ଯ୍ୟକଳାପ ଚଳାଇବା ପାଇଁ କ୍ଷେପଶାସ୍ତ୍ର ଓ ଡ୍ରୋନ୍ ଭଳି ଅସ୍ତ୍ରଶସ୍ତ ସନ୍ତ୍ରାସବାଦୀଙ୍କ ନିକଟରେ କିପରି ପହଞ୍ଚ ନ ପାରିବ ସେ ଦିଗରେ ପଦକ୍ଷେପର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଶେଷରେ ଜାରି ଏକ ମିଳିତ ବିବୃତ୍ତିରେ ଭାରତ ଓ ସାଉଦିଆରବ ସନ୍ତାସବାଦୀ କାର୍ଯ୍ୟକଳାପର ମୁକାବିଲା ସ୍ବଚନା ଆଦାନପ୍ରଦାନ ଦକ୍ଷତା ବିକାଶ ଏବଂ ଅନ୍ତର୍ଜାତୀୟ ଅପରାଧର ପ୍ରତିହତ କରିବା ଦିଗରେ ସହଯୋଗ ବୃଦ୍ଧି ପାଇଁ ଅଙ୍ଗୀକାରବଦ୍ଧ ହୋଇଛନ୍ତି

ଜାତୀୟ ନିରାପତ୍ତା ସମେତ ଉଭୟ ପକ୍ଷର ସ୍ୱାର୍ଥକୁ ପ୍ରଭାବିତ କରୁଥିବା ଜଳପଥଗୁଡ଼ିକର ନିରାପତ୍ତା ଓ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଦ୍ୱିପାକ୍ଷିକ ପଦକ୍ଷେପକ୍କ ପ୍ରୋହାହିତ କରିବାର ଆବଶ୍ୟକତା ଉପରେ ଉଭୟ ଦେଶ ସହମତ ହୋଇଛନ୍ତି ଅକ୍ଷୟଶକ୍ତି ବେସାମରିକ ବିମାନ ଚଳାଚଳ ଏବଂ ନିଶାଦ୍ରବ୍ୟର ଚୋରା ଚାଲାଣ ରୋକିବା ସମେତ ବିଭିନ୍ନ କ୍ଷେତ୍ର ଉପରେ ଉଭୟ ଦେଶ ମଧ୍ୟରେ ରାଜିନାମାମାନ ସ୍ୱାକ୍ଷରିତ ହୋଇଛି ଗୋଟିଏ ଦିନର ଗସ୍ତ ଶେଷକରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଟ୍ପିଟ୍ ଯୋଗେ କହିଛନ୍ତି ସାଉଦିଆରବର ପ୍ରମୁଖ ନେତାଙ୍କ ସହ କଥାବାର୍ତ୍ତା ବେଶ୍ ଫଳପ୍ରଦ ହୋଇଛି

ଦେଶରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଉପରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ବିଶ୍ୱର ତୂତୀୟ ବୃହତ ଷ୍ଟାର୍ଟ ଅପ୍ କ୍ଷେତ୍ରରେ ପରିଣତ ହେବା ସହ ଭାରତୀୟ ଷ୍ଟାର୍ଟ ଅପ୍ଗୁଡ଼ିକ ବିଶ୍ୱସ୍ତରରେ ପୁଞ୍ଜି ନିବେଶ ଆରମ୍ଭ କରିଦେଇଛନ୍ତି ଭାରତୀୟ ଷ୍ଟାର୍ଟ ଅପ୍ ପରିବେଶରୁ ଲାଭ ଅର୍ଜନ ପାଇଁ ଶ୍ରୀ ମୋଦି ବିଶ୍ୱ ପୁଞ୍ଜିନିବେଶକାରୀଙ୍କୁ ଆହ୍ୱାନ କରିଛନ୍ତି ରିୟାଦ୍ଠାରେ ଶ୍ରୀ ମୋଦି ଫ୍ୟୁଚ୍ର ଇନ୍ଭେଷ୍ଟମେଣ୍ଟ ଇନିସିଏଟିଭ ଏଫ୍ଆଇଆଇରେ ଉଦ୍ବୋଧନ ଦେଇଥିଲେ

ମହା ପଲିଟିକ୍ସ ମହାରାଷ୍ଟ୍ରରେ ନୃତନ ସରକାର ଗଠନ ନେଇ ବିଜେପି ଏବଂ ଶିବସେନା ମଧ୍ୟରେ ଏ ପର୍ଯ୍ୟନ୍ତ ମତଭେଦ ଜାରି ରହିଛି ଆଜି ମୁମ୍ଯାଇଠାରେ ବିଜେପି ବିଧାୟକ ଦଳ ନେତା ନିର୍ବାଚନ ଅନୁଷ୍ଠିତ ହେବ ଏଥିରେ କେନ୍ଦ୍ରମନ୍ତ୍ରୀ ତଥା ଦଳୀୟ ନେତା ନରେନ୍ଦ୍ର ସିଂ ତୋମର ଏବଂ ଉପାଧ୍ୟକ୍ଷ ଅବିନାଶ ରାଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ଯୋଗଦେବେ

ସେମାନେ ହେଲେ ମୁସାଲିନ୍ ରଫିକ୍ ଓ କମରୁଦ୍ଦିନ ଅନ୍ୟ ଦୁଇଜଣ ମୃତ ଶ୍ରମିକଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇ ପାରିନାହିଁ ପଶ୍ଚିମବଙ୍ଗରୁ ଆସି ଦିନମଜୁରିଆ ଭାବେ କାମ କରୁଥିବା ଆହତ କହୁର୍ଉଦ୍ଦିନକୁ ଚିକିତ୍ସା ପାଇଁ ହସ୍କିଟାଲରେ ଭର୍ତ୍ତି କରାଯାଇଛି ଚୌବେ ବ୍ରିକ୍ସ ମାନବ ଦୁଗ୍ମ ବ୍ୟାଙ୍କ କ୍ଷେତ୍ରରେ ବ୍ରାଜିଲର ସଫଳତାରୁ ପ୍ରେରଣା ନେଇ ଭାରତ ସମାନ ଢ଼ାଞ୍ଚାରେ ମାନବ ଦୁଗ୍ଧ ବ୍ୟାଙ୍କର ଏକ ବିଶାଳ ନେଟୱାର୍କ ସ୍ଥାପନ କରିବା ପାଇଁ ସ୍ଥିର କରିଛି

ପରେ ଏହି ଲକ୍ଷ୍ୟକୁ ଶତପ୍ରତିଶତ ହାସଲ କରାଯିବ ବୋଲି ଶ୍ରୀ ଚୌବେ କହିଛନ୍ତି

ଗତକାଲି ଶୀନଗରଠାରେ ପହଞ୍ଚଥିବା ଏହି ପ୍ରତିନିଧି ଦଳରେ ଇଟାଲୀ ବିଟେନ ଫ୍ରାନ୍କ କର୍ମାନୀ ଓ ପୋଲାଣ୍ଡର ସାଂସଦମାନେ ଅଛନ୍ତି

ଆମ ସମ୍ଭାଦଦାତା ଜଣାଇଛନ୍ତି ଯେ ଶ୍ରୀନଗରଠାରେ ପହଞ୍ଚିବା ପରେ ଏହି ପ୍ରତିନିଧି ଦଳ ବାଦାମବାଗସ୍ଥିତ ସେନାର ଫିପ୍ଟିନ୍ କର୍ପସ ମୁଖ୍ୟାଳୟ ପରିଦର୍ଶନ କରିଛନ୍ତି

ଲଙ୍କା ତାମିଲ ଶ୍ରୀଲଙ୍କାର ତାମିଲ ବହୁଳ ଉତ୍ତର ପ୍ରୋଭିନ୍ସର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଭି ୱିଗନେଶ୍ୱରନ୍ କହିଛନ୍ତି ଆସନ୍ତା ରାଷ୍ଟ୍ରପତି ନିର୍ବାଚନରେ ସେ କାହା ସପକ୍ଷରେ ପ୍ରଚାରରେ ସାମିଲ ହେବେ ନାହିଁ ସେ କହିଛନ୍ତି ଯେ ଦୁଇଜଣଯାକ ମୁଖ୍ୟ ପ୍ରତିଦ୍ୱନ୍ଦୀ ମନ୍ତ୍ରୀ ସାଜିଥ୍ ପ୍ରେମଦାସା ଓ ପୂର୍ବତନ ପ୍ରତିରକ୍ଷା ସଚିବ ଗୋତବାୟୀ ରାଜପକ୍ଷେ ତାମିଲ ଦଳର ବିଭିନ୍ନ ଦାବିକୁ ଗ୍ରହଣ କରି ନାହାନ୍ତି ଇତିହାସକୁ ମନେପକାଇ ନିଜ ନିଜର ମତାଧୂକାର ସାବ୍ୟସ୍ତ କରିବାକୁ ସେ ସେଠାକାର ମତଦାତାଙ୍କୁ ଆହ୍ପାନ ଦେଇଛନ୍ତି

ଜଣେ ସ୍ଥାନୀୟ ଅଧିକାରୀଙ୍କ ସୂଚନା ଅନୁଯାୟୀ ଗତ କିଛିଦିନ ଧରି ଦେଶରେ ପ୍ରବଳ ବର୍ଷା ଯୋଗୁଁ ପଡ଼ୋଶୀ କେନ୍ଦ୍ରୀୟ ଆଫ୍ରିକୀୟ ଗଣରାଜ୍ୟ ଓ ନାଇଜେରିଆରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ଘଟିଛି

ଆଜି ଓ ଆସନ୍ତାକାଲି ଦୁଇଦିନ ମଧ୍ୟରେ ଆହୁରି ଦୁର୍ବଳ ହେବାର ସମ୍ଭାବନା ଅଛି

ଏହି ଅବସରରେ ସେ କହିଛନ୍ତି ଯେ ପରମହଂସ ଯୋଗାନନ୍ଦ ଭାରତର ଅନ୍ୟତମ ବରପୁତ୍ର ଯିଏକି ବିଶ୍ୱସ୍ତରରେ ପ୍ରସିଦ୍ଧି ହାସଲ କରିଥିଲେ ପ୍ରେକ୍ ଆଇପିଏସ୍ ଟ୍ରେନି ଭାରତୀୟ ପୁଲିସ୍ ସେବା ପ୍ରଶିକ୍ଷାର୍ଥୀଙ୍କ ଏକ ଦଳ ଗତକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ରାଷ୍ଟ୍ରପତି ଭବନରେ ସାକ୍ଷାତ କରିଛନ୍ତି ଏହି ଅବସରରେ ଶ୍ରୀ କୋବିନ୍ଦ କହିଛନ୍ତି ଏକ ସମୃଦ୍ଧ ରାଜ୍ୟ ଗଠନ ଦିଗରେ ଆଇନର ସଫଳ ରୂପାନ୍ତର ହେଉଛି ପ୍ରକୃତ ମୂଳତତ୍ତ୍ୱ ଏବଂ ଭାରତୀୟ ପୁଲିସ୍ ସେବା ଅଧିକାରୀଙ୍କର ଏ ଦିଗରେ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ

ଗତସନ୍ଧ୍ୟାରେ ଚେନ୍ନାଇସ୍ଥିତ ଏକ ବେସରକାରୀ ଶିକ୍ଷା ପ୍ରତିଷ୍ଠାନରେ ଏକ ବିଶ୍ୱସ୍ତରୀୟ ହକି ଟର୍ଫର ସେ ଉଦ୍ଘାଟନ କରିଛନ୍ତି